ବିଭିନ୍ନ ଦପ୍ତରରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ଯଥାସ୍ୟବ ଅଫିସ୍ରେ ଗହଳି ନ କରି ନିଜ ଘରେ ବସି କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି

ବର୍ଭମାନ ପରିପ୍ରେକ୍ଷୀରେ ସଂକ୍ରମଣ ରୋକିବା ନିମନ୍ତେ ସାମାଜିକ ଦୂରତ୍ୱ ରକ୍ଷା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ସେ ଦୂଷ୍ଟିରୁ ଲୋକେ ଏକତ୍ର ନ ହେବା ଏବଂ ପରସ୍କରଠାରୁ ଦୂରତ୍ୱ ରକ୍ଷା କରିବା ନିରାପଦ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବଙ୍କାରରେ ବୁଲିବା ଜନଗହଳି ସ୍ଥାନକୁ ଯିବା ବର୍ତ୍ତମାନ ସମୟରେ ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ ଏହା କରୁଥିବା ବ୍ୟକ୍ତି ନିଜେ ବିପନ୍ନ ହେବା ସହ ଅନ୍ୟମାନଙ୍କ ଜୀବନ ପାଇଁ ବିପଦ ସୃଷ୍ଟିକରିପାରେ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବର୍ତ୍ତମାନ ସମୟରେ ହସ୍କିଟାଲଗୁଡ଼ିକୁ ଯାଇ ଭିଡ଼ କମାଇବାର ସମୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଡାକ୍ତର ଓ ଚିକିତ୍ସା କର୍ମଚାରୀମାନେ ଚାପରେ ରହିବେ ଏବଂ ବାସ୍ତବ ରୋଗୀ ସେବା ପାଇବାରୁ ବଂଚିତ ହେବେ ଲୋକେ ଛାନିଆ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ନ କିଣିବା ଏବଂ ଆତଙ୍କିତ ନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏବେ ସଂଯମ ଓ ଧୈର୍ଯ୍ୟ ରକ୍ଷା କରିବା ସବୁଠୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ପାଇଁ ସାହସର ସହିତ ସମସ୍ତେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ଏହି ସଂକଟ ସମୟରେ ଯେଉଁ କର୍ମଚାରୀମାନେ କାର୍ଯ୍ୟସ୍ଥଳୀକୁ ଆସିପାରୁ ନାହାନ୍ତି ସେମାନଙ୍କ ବେତନ ନ କାଟିବାକୁ ପ୍ରଧାନମନ୍ତ୍ରୀ ବ୍ୟବସାୟ ସମୁଦାୟ ଓ ସଂପୃକ୍ତ କର୍ତ୍ତ୍ୱପକ୍ଷଙ୍କୁ ନିବେଦନ କରିଛନ୍ତି ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ କରୋନା ଜନିତ ଆର୍ଥିକ ପ୍ରଭାବର ଆକଳନ ତଥା ଏହାର ମୁକାବିଲା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି ସବୁ ସଂପୃକ୍ତ ପକ୍ଷଙ୍କ ସହ ପରାମର୍ଶକ୍ରମେ ସରକାର ଏ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏକ ସରକାରୀ ବିବୃତି ଅନୁସାରେ କରୋନା ସଫକ୍ରମଣକୁ ଦୂଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି

ତେବେ କେବଳ ଲୋକପ୍ରତିନିଧି ସରକାରୀ କର୍ମଚାରୀ ଏବଂ ଚିକିତ୍ସକ ଓ ଚିକିତ୍ସା କର୍ମଚାରୀଙ୍କ ପାଇଁ ଏହି ବୟସସୀମାକୁ କୋହଳ କରାଯାଇଛି

ଛାତ୍ର ରୋଗୀ ଏବଂ ଦିବ୍ୟାଙ୍ଗଙ୍କ ବ୍ୟତୀତ ଅନ୍ୟ କୌଣସି ଯାତ୍ରୀଙ୍କୁ ରିଆତି ଟିକଟ ସୁବିଧା ନ ଦେବା ପାଇଁ ରେଳବାଇ ଓ ବେସାମରିକ ଉଡ଼ାଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି ଅତ୍ୟାବଶ୍ୟକ ସଂସ୍ଥା ବ୍ୟତୀତ ଅନ୍ୟ ଯେଉଁସବୁ କ୍ଷେତ୍ର ରହିଛି ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ସୁଯୋଗ ଦେବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପରାମର୍ଶ ଦେଇଛି

ନ୍ତ୍ରଆଦିଲ୍ଲୀଠାରେ ବୈଦେଶିକ ମନ୍ତ୍ରଶାଳୟର ମ୍ରଖପାତ୍ ରବିଶ କୁମାର କହିଛନ୍ତି ଯେ କରୋନା ନେଇ ଅନୁଷ୍ଠିତ ସାର୍କ ଭିଡ଼ିଓ କନ୍ଫରେନ୍ ଏକ ରାଜନୈତିକ ମଞ୍ଚ ନଥିଲା ଏହା ଏକ ମାନବବାଦୀ ପ୍ରୟାସ ଥିଲା ପାକିସ୍ତାନ କିନ୍ତୁ ଏହାର ଦୁରୁପଯୋଗ କରିଛି ଭିଡ଼ିଓ କନ୍ଫରେନ୍ ଅବସରରେ ଏକ ସାର୍କ ପାର୍ଷି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏଥିପାଇଁ ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କଠାରୁ ଆର୍ଥିକ ସହାୟତା ପାଇଁ ପ୍ରସ୍ତାବମାନ ଆସିବାକୁ ଲାଗିଲାଣି ବୋଲି ସେ କହିଛନ୍ତି ଇଟାଲୀରେ ଅଟକି ରହିଥିବା ଅବଶିଷ୍ଟ ଭାରତୀୟମାନଙ୍କୁ ରବିବାର ସୁଦ୍ଧା ଅପସାରଣ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି

ଗତକାଲି ଦିଲ୍ଲୀ ହାଇକୋର୍ଟ ଶେଷ ମୁହ୍ରର୍ତ୍ତରେ ଏହି ଅଭିଯୁକ୍ତମାନଙ୍କର ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ଲାଗୁ କରିବା ସଂକ୍ରାନ୍ତ ମାମଲାକୁ ଖାରଜ କରିଥିଲେ

ତିହାର ଜେଲ୍ ଦକ୍ଷିଣ ଏସିଆର ସର୍ବବୃହତ କାରାଗାର

ଅପରାଧିଙ୍କ ଏହି ଫାଶୀ ଘଟଣାରେ ନିର୍ଭୟାର ପିତାମାତା ତାଙ୍କ ପରଲୋକ ଗତ କନ୍ୟାଙ୍କ ପ୍ରତି ବିଚାର ବିଭାଗ ଉପଯୁକ୍ତ ନ୍ୟାୟ ଦେଇଥିବାରୁ ସେମାନେ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏହି କଠୋର ଦଣ୍ଡ ଫଳରେ ଏଭଳି କାର୍ଯ୍ୟକରିବାକୁ ଲୋକେ ଭୟ କରିବେ ଏବଂ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେମାନେ କହିଛନ୍ତି

ସରକାରଙ୍କ ସପକ୍ଷରେ ଆବଶ୍ୟକ ଆସ୍ଥା ଅଛି କି ନାହିଁ ତାହା ସଦସ୍ୟମାନେ ହାତଟେକା ଭୋଟ୍ ଜରିଆରେ କେବଳ ଜଣାଇବେ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟର ଏକ ପୀଠ ଏହି ନିର୍ଦ୍ଦେଶ ଦେବା ସହ ବିଦ୍ରୋହୀ ବିଧାୟକମାନେ ଯଦି ବିଧାନସଭାରେ ଯୋଗଦେବାକୁ ଚାହାନ୍ତି ସେମାନଙ୍କୁ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ଯୋଗାଇଦେବାକୁ ଉଭୟ ମଧ୍ୟପ୍ରଦେଶ ଓ କର୍ଷ୍ଣାଟକ ପୁଲିସ୍ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଅଦାଲତ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଜି ବିଧାନସଭା କାର୍ଯ୍ୟର ଭିଡ଼ିଓ ରେକର୍ଡିଂ କରାଯିବ ବିଧାନସଭା କାର୍ଯ୍ୟକ୍ରମରେ ଆଜି କେବଳ ଆସ୍ଥା ପ୍ରସ୍ତାବ ସଂକ୍ରାନ୍ତ ଗୋଟିଏ କାର୍ଯ୍ୟକ୍ରମ ରହିବ ଏହାକୁ ଘୁଞ୍ଚାଇବା ପାଇଁ କିମ୍ବା ଏଥିରେ ବାଧା ସୃଷ୍ଟି କରିବା ପାଇଁ ଅନ୍ୟ କୌଣସି କାର୍ଯ୍ୟସୂଚୀ ଆଜିର ବୈଠକରେ ସ୍ଥାନ ପାଇବ ନାହିଁ ବୋଲି ଅଦାଲତ ସ୍ୱଷ୍ଟ କରିଦେଇଛନ୍ତି

ସେମାନେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ

ସିନ୍ଧିଆ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି